ଏହି କାର୍ଯ୍ୟକ୍ରମରେ ହସ୍ତତ୍ତ ବୟନ ଓ ହସ୍ତଶିଳ୍ ମନ୍ତୀ ପଦ୍ମିନୀ ଦିଆନ୍ ମଧ୍ଧ ଉପସ୍ଥିତ ଥିଲେ

ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି

ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଭିନ୍ନଭିନୁ ସ୍ଚାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି

ହିତାଧିକାରୀଙ୍କ ସୁରକ୍ଷାକୁ ଦୂଷିରେ ରଖି ପ୍ରତିଷେଧକ ଟିକା ଦିଆଯାଉଛି

ସମୀକ୍ଷା ବୈଠକ ରାଜ୍ୟରେ ଏଶିକି ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ନମ୍ୟର ସଂଯୋଗ କରାଯିବ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଏହା କହିଛନ୍ତି ନବରଙ୍ଗପୁର ମିଶନଶକ୍ତି ହଲ୍ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଆଧାର ନମ୍ୟର ସଂଯୋଗ କାର୍ଯ୍ୟକ୍ରମ ମାର୍ଚ୍ଚ ମାସ ମଧ୍ଧରେ ଶେଷ ହେବ ଏଥିପାଇଁ ବିଭିନ୍ତ ସ୍ରାନରେ ଶିବିରର ଆୟୋଜନ କରାଯିବ